ଆକି ଅନୁଷ୍ଟିତ ସଂସଦୀୟ ବ୍ୟାପାର କ୍ୟାବିନେଟ୍ କମିଟି ବୈଠକରେ ଏହି ନିଷ୍ଟଉ ନିଆଯାଇଛି

ବଲାଙ୍ଗିର ରେଲଓ୍ୱେ ଷେସନ୍ଠାରେ ଆୟୋକିତ କାର୍ଯ୍ୟକ୍ରମରେ ବିଭିନ୍ତ ଉନୁୟନମୂଳକ ପ୍ରକବ୍ବର ଉଦ୍ଘାଟନ ଓ ଶିଳାନ୍ୟାସ କରିବେ

ପରେ ଡାକ୍ତରଖାନାରେ ତାଙ୍କୁ ଡାକ୍ତର ମୃତ ଘୋଷଣା କରିଥିଲେ

ଯଥେଷ୍ ପରିମାଣର ଫର୍ମ ଯୋଗାଇ ଦେବା ପାଇଁ ଜନସାଧାରଣ ସରକାରଙ୍କର ଦୃଷ୍ଟି ଆକର୍ଷଣ କରିଛନ୍ତି

ଏହାଛଡ଼ା ଜାତୀୟ ଉଦ୍ୟାନ ମିଶନରେ ଗତମାସରେ ଚାଷୀମାନଙ୍କୁ ପ୍ରଶିକ୍ଷଣ ଦିଆଯାଇଛି